ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ଧକ୍ଷତାରେ ଅନୁଷିତ ବୈଠକରେ ଏହି ନିଷ୍ବଭି ନିଆଯାଇଛି

ବସନ୍ତପୁରରେ ଓାର୍ଟର ପାର୍କ ଓ ରାଉରକେଲାରେ ଥିମ୍ ପାର୍କ ହେବ ବୋଲି ସ୍ଥାନ ନିର୍କ୍କାରଣ କରାଯାଇଛି

ଶ୍ରନ ଫଳାଫଳକୁ ନେଇ ଅସୁବିଧା କେଉଁଠି ରହିଲା ତାହା ଅନୁଧ୍ୟାନ କରାଯିବ

ବିଦ୍ୟାଳୟ ପରିଦର୍ଶନ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତୀ କହିଛନ୍ତି

ସ୍ୱାସ୍ସ୍ୟ ବିଭାଗ ସହିତ ମିଳିତ ଭାବେ ବିଦ୍ୟାଳୟ ଗୁଡିକ ଯେଭଳି କାର୍ଯ୍ୟକରିବେ ସେଥିପାଇଁ ପରାମର୍ଶ ଦିଆଯାଇଛି

ଶିବ ପାର୍ବତୀଙ୍କ ବିବାହ ଓ ଏହି ଅବସରରେ ହେଉଥିବା ବିଭିନ୍ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଖିବାକୁ ଆଖପାଖ ଜିଲ୍ଲା ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଭିଡ ଦେଖବାକୁ ମିଳୃଛି ସମ୍ୟଲପୁରରେ ଆସନ୍ତାକାଲି ଶିବ ପାର୍ବତୀଙ୍କ ବିବାହ ଉସବ ଅନୁଷିତ ହେବ ଏବଂ ଶନିବାର ଓ ରବିବାର ଦିନ ଶୀତଳଷଷୀ ଯାତ୍ରା ଅନୁଷିତ ହେବ